ସଂସ୍ଚାର ଉଡାଶ ରୁଟ୍ ବାତିଲ

ଦଳର ନାଁ ରଖିଲେ ବିଜୁ ସମତାକ୍ରାନ୍ତି ଦଳ

ଫଳରେ ଉଡ଼ାନ୍ ଯୋଜନାରେ ସାମିଲ ଏୟାର ଓଡ଼ିଶା ଆଉ ବିମାନ ଚଳାଇ ପାରିବ ନାହି

ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ଘାଦିକ ସମ୍ମିଳନୀରେ ସେହି ଦଳ ଗଠନ ବିଷୟରେ ସୂଚନା ଦେଇଛନ୍ତି ନୂଆ ଦଳର ନାଁ 'ବିକୁ ସମତା କ୍ରାନ୍ତି' ଦଳ ରଖାଯାଇଛି

ତେବେ ଦଳରେ କୌଶସି କର୍ମକର୍ତା ରହିବେ ନାର୍ହି ବୋଲି ଡାକ୍ତର ରାଉତ ସୂଚନା ଦେଇଛନ୍ତି

ଆକି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍ଙୁ ରାଜରାଜେଶ୍ୱର ବା ସୁନାବେଶରେ ସଜିତ କରାଯାଇଥିବାରୁ ଏହି ଦୁର୍ଲଭ ଓ ଆକର୍ଷଣୀୟ ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଗହଳି ଲାଗିରହିଛି

ଚଳିତ ଥର ମେଳାରେ ଯେପରି ଧୂଳି ନ ଉଡ଼େ ସେଥିପାଇଁ ପ୍ରଥମ ଥର ଲାଗି ରସାୟନିକ ପ୍ରୟୋଗ କରାଯାଇଥିବା କିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି

ସେହିଭଳି ବାଲି ଯାତ୍ରା ସହ ସିଟି ଫେଷିଭାଲ୍ ଆୟୋଜନ କରାଯାଇଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ ବ୍ୟବସ୍ଷା ଗ୍ରହଣ କରାଯାଇଛି

ଏହି ଅବସରରେ କମ୍ ଓଜନ ବିଶିଷ୍ ଶିଶୁଙ୍କର ଡାକ୍ତରଖାନାରେ ଓ ଘରେ କିପରି ସଠିକ୍ ଯତ୍ନ ନିଆଯାଇ ପାରିବ ବକ୍ତାମାନେ ମତବ୍ୟକ୍ତ କରିଥିଲେ

ସେନ୍ ପୂର୍ବରୁ ବୁଧବାର ଆର୍ଜେଷ୍ଟିନା ଓ ଦକ୍ଷିଣ ଆଫ୍ରିକା ଟିମ୍ ପହଞ୍ଚିଥିବା ବେଳେ ଗତକାଲି ଫ୍ରାନ୍ ଓ ଚୀନ୍ ଦଳ ଭୁବନେଶ୍ୱରରେ ପହଞିଛନ୍ତି